ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନର୍ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ସଚିବ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ

ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି

ଆକି ପିସିସି କାର୍ଯ୍ୟାଳୟଠାରେ ଅନୁଷ୍ବିତ ଶୂଙ୍ଖଳା କମିଟି ବୈଠକରେ ଶ୍ରୀକାନ୍ତ ଜେନା ବିଭିନ୍ତ ସମୟରେ ଦେଇଥିବା ଦଳ ବିରୋଧୀ ମନ୍ତବ୍ୟ ଉପରେ ଆଲୋଚନା କରାଯାଇଥିଲା କମିଟିର ସଦସ୍ୟମାନେ ଆଲୋଚନା ସମୟରେ ରଖଥିବା ମତାମତକୁ ଲିପିବଦ୍ଧ କରାଯାଇ ଏଆଇସିସି ନିକଟକୁ ପଠାଇ ଦିଆଯାଇଛି ସେଥିରେ ଶ୍ରୀ ଜେନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ରପାରିସ୍ କରାଯାଇଛି

ଅର୍ଥ କମିଶନ୍ର ସଭ୍ୟ ଥିବା ଶକ୍ତିକାନ୍ତ ଦାସ ତିନି ବର୍ଷ ଲାଗି ଏହି ଦାୟିତ୍ୱ ତୁଲାଇବେ

ପ୍ରତିବର୍ଷ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଦୁର୍ଘଟଣା ମଧ୍ଧ ବୃଦ୍ଧି ପାଉଛି

ଆଜି ବିଭିନ୍ ବିଭାଗରୁ ବିଶେଷ୍କ ଡାକ୍ତର ଆସି ଭିନ୍ ଚିହ୍ଟ କରି ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ ତଦନ୍ତ କାରି ରଖୃଛନ୍ତି

ବିଜୟୀ ଇଂଲଣ୍ଡ ଦଳ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତି ହୋଇଛି ଆଉ କିଛି ସମୟରେ ପରେ ଅଷ୍ଟ୍ରେଲିଆ ସହ ଫ୍ରାନ୍ସର ମୁକାବିଲା ହେବ